ଆସେମ୍କି ପୋଲ୍ସ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ନିମନ୍ତେ ଆସନ୍ତାକାଲି ଅନୁଷ୍ଠିତ ହେଉଥିବା ଭୋଟ୍ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି

ଏହି ଦୁଇଟି ରାଜ୍ୟରେ ଚାଲିଥିବା କୋରଦାର ପ୍ରଚାର ଅଭିଯାନ ଗତକାଲି ସନ୍ଧ୍ୟାରେ ଶେଷ ହୋଇଛି ମହାରାଷ୍ଟ୍ରରେ ବିଜେପି ଶିବସେନା ମେଣ୍ଟ ଓ କଂଗ୍ରେସ ଏନ୍ସିପି ମେଖ୍କ ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦିତା ହେଉଛି ଏହାଛଡ଼ା ଏମଏନ୍ଏସ୍ ବିଏସ୍ପି ସିପିଆଇଏମ୍ ଓ ସିପିଆଇ ପ୍ରଭୃତି ଦଳ ମଧ୍ୟ ପ୍ରତିଦ୍ୱନ୍ଦିତା କରୁଛନ୍ତି

ଅନ୍ୟପକ୍ଷରେ ହରିଆଣାରେ କଂଗ୍ରେସ ଓ ବିଜେପି ମଧ୍ୟରେ ମୁଖ୍ୟ ମୁକାବିଲା ହେଉଛି ଅନ୍ୟ ଯେଉଁ ଦଳଗୁଡ଼ିକ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ସେଗୁଡ଼ିକ ହେଲା ଆଇଏନ୍ଏଲ୍ଡି ଆମ୍ଆଦ୍ମୀ ପାର୍ଟି ସ୍ୱରାଜ ଇଣ୍ଡିଆ ପାର୍ଟି ଜେଜେପି ବିଏସ୍ପି ଓ ଏଲ୍କେପି

ମତଦାନ ହେବାକୁଥିବା ଦୁଇଟିଯାକ ଲୋକସଭା ଆସନ ମଧ୍ୟରେ ରହିଛି ବିହାରର ସମସ୍ତିପୁର ଓ ମହାରାଷ୍ଟ୍ରର ସତାରା

ଆସନ୍ତା ଗୁରୁବାର ଦିନ ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ

ସେ କହିଛନ୍ତି ମହାତ୍ମା ଗାନ୍ଧୀଙ୍କ ବିଚାରଧାରାକୁ ଲୋକପ୍ରିୟ କରିବା ଦିଗରେ ଚଳଚ୍ଚିତ୍ର ଓ ଟେଲିଭିଜନ ଦୁନିଆର ବ୍ୟକ୍ତିତ୍ୱମାନେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଆସିଛନ୍ତି

ସୀତାରମଣ ସ୍କୋଡାଉନ୍ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ବାଣିଜ୍ୟ ପ୍ରସଙ୍ଗରେ ଆମେରିକା ଓ ଭାରତ ମଧ୍ୟରେ ଆଲୋଚନା ଚାଲିଛି ଖୁବ୍ଶୀଘ୍ର ଦୁଇପକ୍ଷ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହେବ ବୋଲି ଆଶା କରାଯାଉଛି ନିକଟରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସଦର କାର୍ଯ୍ୟାଳୟଠାରେ ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରସଙ୍ଗରେ ଶ୍ରୀମତୀ ସୀତାରମଣ ଓ ଆମେରିକାର ବିତ୍ତ ସଚିବ ଷ୍ଟିଭେନ୍ ମ୍ବଚିନ୍ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଆସନ୍ତାମାସ ପ୍ରଥମ ସପ୍ତାହରେ ମ୍ବଚିନ୍ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି ଏହି ସମୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ବିସ୍ତାରିତ ଆଲୋଚନା ହେବ ସୂଚନାଯୋଗ୍ୟ ଯେ ଭାରତରୁ ରପ୍ତାନୀ ହେଉଥିବା କେତେକ ଇସ୍କାତ ଓ ଆଲୁମିନିୟମ୍ ସାମଗ୍ରୀ ଉପରେ ଆମେରିକା ଅତି ଅଧିକ ଶୁଳ୍କ ଲାଗୁ କରିଛି ଜିଏସ୍ପି ବ୍ୟବସ୍ଥାରେ ନିଜର ସାମଗ୍ରୀକୁ ସୁରକ୍ଷିତ ବଜାର ଦେବା ପାଇଁ ଆମେରିକା ଏହି ପଦକ୍ଷେପ ନେଇଛି ଭାରତ ଏହି ଶୁଳ୍କ ହାର ହ୍ରାସ କରିବାକୁ ଦାବି କରୁଛି ଆମେରିକା ଭାରତରେ ଅଧିକ ବଜାର ଚାହୁଁଛି ବିଶେଷକରି ଦୁଗ୍ଧଜାତ ସାମଗ୍ରୀ ମେଡ଼ିକାଲ ଯନ୍ତ୍ରପାତି ସୂଚନା ଓ ଯୋଗାଯୋଗ ବ୍ୟବସ୍ଥାରେ ବ୍ୟବହୃତ ବିଭିନୁ ପ୍ରକାରର ଦ୍ରବ୍ୟ ଆଦିର ବଜାର ସୁବିଧା ଭାରତରେ ପାଇବାକୁ ଆମେରିକା ଦାବି କରୁଛି ଭାରତ ସହିତ ବାଶିକ୍ୟ ନିଅଣ୍ଟ ମାତ୍ରାଧିକ ହୋଇଥିବାରୁ ସେ ନେଇ ମଧ୍ୟ ଆମେରିକା ଉଦ୍ବେଗ ପ୍ରକାଶ କରିଛି ଭାରତ ଅଧିକ ପରିମାଣର ସାମଗ୍ରୀ ଆମେରିକାକୁ ରପ୍ତାନୀ କରୁଥିବା ବେଳେ ଅପେକ୍ଷାକୃତ କମ୍ ଆମଦାନୀ କରୁଛି

ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଆମେରିକା ସହ ଦ୍ୱେତ ଟିକସ ଉଚ୍ଛେଦ ବ୍ୟବସ୍ଥା ସଂକ୍ରାନ୍ତ ଏକ ବୁଝାମଣା କରିବାର ପ୍ରସ୍ତାବ ରହିଛି ଶ୍ରୀଲଙ୍କା ଏଫ୍ଏଟିଏଫ୍ ଶ୍ରୀଲଙ୍କାକୁ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ ବା ଏଫ୍ଏଟିଏଫ୍ର କଳା ତାଲିକାରୁ ବାଦ ଦିଆଯାଇଛି

ତେବେ ଶ୍ରୀଲଙ୍କା ସରକାର ଆବଶ୍ୟକ ସଂସ୍କାରବାଦୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ଫଳରେ ଏଥିରେ ସନ୍ତୋଷ ପ୍ରକାଶ କରି କଳାତାଲିକାରୁ ଏହାକୁ ବାଦ ଦିଆଯାଇଥିବା ସେ କହିଛନ୍ତି

ପାକିସ୍ତାନୀ ସେନା ଆଖିବୁଜା ଗୁଳିଚାଳନା ଏବଂ ସ୍ୱୟଂଚାଳିତ ଅସ୍ତ୍ର ପ୍ରୟୋଗ କରି ସୀମାନ୍ତ ଅଞ୍ଚଳର ଜନବସତି ଏବଂ ସେନା ଶିବିର ଉପରକୁ ଆକ୍ରମଣ କରିଛନ୍ତି ଭାରତୀୟ ସେନା ଏହାର ଦୃଢ଼ ଜବାବ ଦେବା ସହ ପାକିସ୍ତାନ ବଙ୍କର ଉପରେ ଆକ୍ରମଣ କରିଛନ୍ତି ଯାହାଦ୍ୱାରା ପାକିସ୍ତାନର ଅନେକ କ୍ଷୟକ୍ଷତି ହେବା ସହ ବହୁ ସୈନ୍ୟ ମୃତାହତ ହୋଇଥିବା ଭାରତୀୟ ସେନା ପକ୍ଷରୁ କୁହାଯାଉଛି ୟୁଏସ୍ ସିରିଆ ଆମେରିକାର ପ୍ରତିରକ୍ଷା ସଚିବ ମାର୍କ ଏସ୍ପର୍ କହିଛନ୍ତି ଯେ ବର୍ତ୍ତମାନ ଯୋଜନା ଅନୁସାରେ ସିରିଆରେ ମୁତ୍ୟନ ହୋଇଥିବା ସମସ୍ତ ଆମେରିକୀୟ ସୈନ୍ୟଙ୍କୁ ପଶ୍ଚିମ ଇରାକକୁ ସ୍ଥାନାନ୍ତର କରାଯିବ ତେବେ ଇରାକରେ ଇସ୍ଲାମୀୟ ଆତଙ୍କବାଦୀ ଗୋଷ୍ଠୀ ପୁନର୍ବାର ଯେପରି ମୁଣ୍ଡ ନ ଟେକନ୍ତି ସେଥିପାଇଁ ଆମେରିକାର ସୈନ୍ୟମାନେ ନିଜର ଅଭିଯାନ ଜାରି ରଖିବେ ସିରିଆରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରିବାକୁ ଘୋଷଣା କରିବା ପରେ ଏହି ସବୁ ସୈନ୍ୟସାମନ୍ତ କୁଆଡ଼େ ଯିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା

ଦୁଇ ପକ୍ଷଙ୍କ ସମ୍ମତିକ୍ରମେ ପଶ୍ଚିମ ଇରାକରେ ଆମେରିକୀୟ ସୈନ୍ୟ ରହିବେ ଏବଂ ସେମାନେ ସିରିଆ ସ୍ଥିତି ଉପରେ ନଜର ରଖିବେ

ତେଣେ ଏକ ନୂଆ ବ୍ରେକ୍ଜିଟ୍ ରାଜିନାମା ସଂପର୍କରେ ଚୂଡ଼ାନ୍ତ ପଦକ୍ଷେପ ନେବାକୁ ବ୍ରିଟିଶ ପାର୍ଲାମେଷ୍ଟର ସଦସ୍ୟମାନେ ତାରିଖ ଘୁଞ୍ଚାଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ୟୁରୋପୀୟ ୟୁନିୟନ୍ରେ ରହିବା ନ ରହିବା ନେଇ ଯେଉଁ ବୁଝାମଣା ହୋଇଛି ତା' ଉପରେ ବ୍ରିଟିଶ ପାର୍ଲାମେଷ୍ଟର ନିଷ୍ପତ୍ତି ଲୋଡ଼ା